ଗଞ୍ଞାମ ଜିଲ୍ଲାପାଳଙ୍କ ଘୋଷଣା ମାସ୍କ ନାହିଁ ତ ରାସନ ନାହିଁ

ସେ କହିଛନ୍ତି ବର୍ଭମାନର ସମୟ ଆମକୁ କୀବନ ଓ ଅର୍ଥନୀତି ମଧ୍ଧରେ ନିଷ୍ବଭି ନେବାକୁ ବାଧ୍ଯ କରିଛି

ଏକକ ବ୍ୟବହୂତ ମାସ୍କକ ସଠିକ୍ ଭାବେ ନଷ କରିବାକ ସଚେତନ କରାଯାଉଛି

'ମାସ୍କ ନାହିଁ ତ ରାସନ ନାହିଁ' ଫଳକ ଲଗାଇବାକୁ ଦୋକାନୀଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି

ମୀନାବଜାର ଅଞ୍ଚଳର ଏକ ବସ୍ତିରୁ ଏହି ଆକ୍ରାନ୍ତ ଚିହ୍ବଟ ହୋଇଛନ୍ତି

ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବା ଲାଗି ପ୍ରୟାସ ଜାରି ରହିଛି ଏଥପାଇଁ ବିଭିନୁ ରାକ୍ୟରେ ହଟ୍ସଟ୍ ଅଅଳକୁ ଚିହୁଟ କରାଯାଇ ସିଲ୍ କରାଯାଉଛି ବୋଲି ସେ କହିଛନ୍ତି

ପାରାଦ୍ୱୀପ ପୌରାଞ୍ଚଳର ବୂନ୍ଦାବନ କଲୋନୀ ବନରାଞଳର ତିନି ନମ୍ର ଗେଟ୍ ମଧୁବନ ଓ ଅନ୍ୟାନ୍ୟ ସ୍ତାନରେ ଏହି ଯବାନମାନେ ବିଶୋଧନ କାର୍ଯ୍ୟ କରିଛନ୍ତି କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ନିମନ୍ତେ ପୌରପାଳିକା ପକ୍ଷରୁ ଜନସାଧାରଣଙ୍ଙୁ ସଚେତନ କରାଯାଉଛି